ବିବାହିତ ପୁର୍ରଷ କିମ୍ବା ମହିଳାଙ୍କ ସହ ଅବୈଧ ସଂପର୍କକ୍ତ ଖରାପ ବୋଲି ଗ୍ରହଣ କରାଯାଇ ପାରିବ ଓ ଛାଡ଼ପତ୍ର ପାଇଁ ଏହାକୁ କାରଣ ଭାବେ ଦର୍ଶାଯାଇ ପାରିବ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

କୋର୍ଟ କହିଛନ୍ତି ପୂର୍ବ ରାୟର ଏ ମାମଲାରେ କୌଣସି ପ୍ରାସଙ୍ଗିକତା ରହିବ ନାହିଁ

ପ୍ରଧାନବିଚାରପତି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ରାୟ ସହ ଜଷ୍ଟିସ୍ ଏସ୍ ଅବଦୁଲ୍ଲ ନଜିର୍ ଏକମତ ହୋଇନାହାନ୍ତି ସେ କହିଛନ୍ତି ଇସଲାମ୍ରେ ମସ୍ଜିଦ୍ ଅନ୍ତର୍ନିହିତ କି ନୁହେଁ ତାହା ଇସଲାମ ଧର୍ମର ବିଶ୍ୱାସକୁ ବିଚାରକୁ ନେଇ ନିଷ୍ପଭି ନିଆଯିବା ଉଚିତ୍ ଏଥିପାଇଁ ତାହା ଉପରେ ପୁଙ୍ଗାନୁପୁଙ୍ଗ ବିଚାରର ଆବଶ୍ୟକତା ରହିଛି ସମ୍ପ୍ରତି ସୁପ୍ରିମ୍କୋର୍ଟ ଦେଇଥିବା ମହିଳାମାନଙ୍କ ଜନନେନ୍ଦ୍ରୀୟ ଛେଦନ ସଂକ୍ରାନ୍ତ ରାୟର ଉଲ୍ଲେଖ କରି କହିଛନ୍ତି ଏହି ଘଟଣା ଏକ ବୃହତର ଖଣ୍ଡପୀଠ ଶୁଣାଣି କରିବେ

ଏସ୍ସି ଆଡଲ୍ଟଟରି ବିବାହିତ ପୁରୁଷ କିମ୍ବା ମହିଳାଙ୍କ ସହ ଅବୈଧ ସଂପର୍କକୁ ଏକ ପୌଜଦାରୀ ଅପରାଧ ବିବେଚନା କରୁଥିବା ପିଙ୍ଗଳ ଆଇନ୍କୁ ସୁପ୍ରିମ୍କୋର୍ଟ ରଦ୍ଦ କରିଛନ୍ତି

ସୁପ୍ରିମ୍କୋର୍ଟ କହିଛନ୍ତି ବିବାହିତ ପୁରୁଷ କିମ୍ବା ମହିଳାଙ୍କ ସହ ଅବୈଧ ସଂପର୍କକୁ ଖରାପ ବୋଲି ଗ୍ରହଣ କରାଯାଇ ପାରିବ ଓ ଛାଡ଼ପତ୍ର ପାଇଁ ଏହାକୁ କାରଣ ଭାବେ ଦର୍ଶାଯାଇ ପାରିବ କିନ୍ତୁ ଏହାକୁ ଫୌଜଦାରୀ ଅପରାଧ ବିବେଚନା କରାଯିବ ନାହିଁ

ପିଏମ୍ ମୋଦି ୟୁଏନ୍ ଆୱାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକୃତିର ସୁରକ୍ଷା ପାଇଁ ଜଳବାୟୁ ପ୍ରତି କ୍ଷତି ହେବା ଭଳି କୌଣସି ପଦକ୍ଷେପ ନ ନେବାକୁ ଗୁରୁଡ୍ୱାରୋପ କରିଛନ୍ତି ସେ କହିଛନ୍ତି ଜଳବାୟୁ ପରିବର୍ଭନର କୁପରିଣାମ ଗରିବ ଓ ଅବହେଳିତ ଲୋକମାନଙ୍କ ପାଇଁ ସବୁଠୁ ଅଧିକ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱ ନିଜର ମଙ୍ଗଳ ବିଷୟରେ ଚିନ୍ତା କରିବା ସହିତ ପ୍ରକୃତିର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ ତାଙ୍କୁ ଜାତିସଂଘର 'ଚାମ୍ପିଅନ୍ ଅଫ୍ ଦ ଆର୍ଥ' ପୁରସ୍କାର ପାଇଁ ମନୋନିତ କରାଯାଇଥିବାରୁ ଶ୍ରୀ ମୋଦି କହିଛନ୍ତି ଏହା ଜଣେ ବ୍ୟକ୍ତିଙ୍କ ପାଇଁ ଏକ ସମ୍ମାନ ନୁହେଁ ଏହା ପ୍ରକୃତି ସହିତ ସହାବସ୍ଥାନ କରିବାରେ ଭାରତର ମହାନ ପରାମ୍ପରାର ସମ୍ମାନ ଶ୍ରୀ ମୋଦି କହିଛନ୍ତି ମାନବ ଜାତି ପ୍ରକୃତିର ଗୁରୁତ୍ୱକୁ ବୁଝିବା ଆରମ୍ଭ କରିଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି ସେ କହିଛନ୍ତି ପ୍ରକୃତି ସହ ସଂଘର୍ଷ ଉଭୟ ମାନବଜାତି ଓ ପ୍ରକୃତିର କ୍ଷତି କରିଛି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ୱ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ଙ୍କୁ ଏହି ପୁରସ୍କାର ପାଇଁ ମନୋନିତ କରାଯାଇଥିଲା

ଭିପି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ସ୍ୱଚ୍ଚତା ଖୁବ୍ କମ୍ ସମୟ ମଧ୍ୟରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି

ଶ୍ରୀ ନାଇଡୁ ପୁଣି କହିଛନ୍ତି ଜଳକାତ ରୋଗରେ ଆକ୍ରାନ୍ତ ଲୋକମାନଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଝାଡ଼ଖଣ୍ଡର ବିଭିନ୍ନ ଭାଗରେ ପରିମଳ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିଲେ

ଆଧାରରେ ଥିବା ତଥ୍ୟକୁ ଯେପରି କେହି ଅପବ୍ୟବହାର କରିପାରିବେ ନାହିଁ ସେଥିଲାଗି ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଆର୍ବିଆଇ ଅର୍ଥନୀତିକୁ ଦୀର୍ଘକାଳୀନ ନଗଦି ଯୋଗାଇ ଦେବା ଲକ୍ଷ୍ୟରେ ରିଜର୍ଭ ବ୍ୟାଙ୍କ୍ ବ୍ୟାଙ୍କ୍ଗୁଡ଼ିକ ପାଇଁ ବାଧ୍ୟତାମଳକ ନଗଦି ଆବଶ୍ୟକତା ନିୟମକୁ କୋହଳ କରିଛି

ଆସନ୍ତା ମାସ ପହିଲାରୁ ରିଜର୍ଭ ବ୍ୟାଙ୍କ୍ ବୈଧାନିକ ନଗଦି ଅନୁପାତରେ କୋହଳତା ବିଷୟ ମଧ୍ୟ ଘୋଷଣା କରିଛି ଏହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ରେପୋ ବଜାରରୁ ନଗଦି ପାଇବା ପାଇଁ ସୁବିଧା ହେବ ଏକ ବିବୃତ୍ତିରେ ରିଜର୍ଭ ବ୍ୟାଙ୍କ୍ କହିଛି ଦୀର୍ଘକାଳୀନ ନଗଦି ଆବଶ୍ୟକତାର ପୂରଣ ପାଇଁ ଏହା ପ୍ରସ୍ତୁତ ଅଛି

ଶ୍ରୀ ଗଡ଼କରି ମୁମ୍ୟାଇରେ ବିଜେପିର ରାଜ୍ୟଶାଖା କାର୍ଯ୍ୟନିର୍ବାହୀମାନଙ୍କ ଦୁଇ ଦିନିଆ ବୈଠକରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ରାଫେଲ୍ ବିମାନ କାରବାରରେ ସରକାରଙ୍କୁ ସମର୍ଥନ କରି ଶ୍ରୀ ଗଡ଼କରି କହିଛନ୍ତି ୟୁପିଏ ଶାସନ କାଳରେ ଚୂଡ଼ାନ୍ତ ହୋଇଥିବା ବିମାନ ମୂଲ୍ୟ ବର୍ତ୍ତମାନ ସରକାରଙ୍କ ମୂଲ୍ୟ ତ୍କଳନାରେ ଯଥେଷ୍ଟ ଅଧିକ ଥିଲା ପ୍ରତିରକ୍ଷା ବାହିନୀରେ ଉତ୍ତମମାନର ହେଲିକପୁର ଓ ଲଢୁଆ ଜେଟ୍ର ଅଭାବ ରହିଛି ଓ ସେ ଦୃଷ୍ଟିରୁ ନୂଆ ବିମାନ କିଣିବା ଅପରିହାର୍ଯ୍ୟ ହୋଇପଡ଼ିଛି

ପରାକ୍ରମ ପର୍ବ ଭାରତୀୟ ସଶସ୍ତ ବାହିନୀଗୁଡ଼ିକର ସାହସ ସୌର୍ଯ୍ୟ ଓ ବଳୀଦାନର ପ୍ରଦର୍ଶନ ପାଇଁ ଆସନ୍ତାକାଲିଠାରୁ ରବିବାର ପର୍ଯ୍ୟନ୍ତ ପରାକ୍ରମ ପର୍ବ ପାଳନ କରାଯିବ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

ଜେକେ ଗନଫାଇଟ୍ ଜାମ୍ମୁ କାଶ୍ମୀରରେ ଘଟିଥିବା ଦୁଇଟି ପୃଥକ ସଂଘର୍ଷରେ ସେନାବାହିନୀର ଜଣେ ଯବାନ ଶହୀଦ୍ ହୋଇଥିବା ବେଳେ ତିନି ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ପ୍ରଥମ ସଂଘର୍ଷଟି ଅନନ୍ତନାଗ କିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ଘଟିଛି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 ନିରାପତ୍ତା ବାହିନୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସଂଘର୍ଷ ସ୍ଥଳୀରୁ ଅସ୍ତଶସ୍ତ ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି ମୃତ ସନ୍ତାସବାଦୀମାନଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ରାଜନାଥ କୋଚି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ବିରୋଧୀ ଦଳମାନେ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ଓ ତାଙ୍କ ବିରୁଦ୍ଧରେ ମହାମେଣ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିରୋଧୀ ଦଳଗୁଡ଼ିକର ଏକମାତ୍ର ଲକ୍ଷ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ କ୍ଷମତାକୁ ଫେରିବାକୁ ନ ଦେବା କେରଳର କୋଚିଠାରେ ବିଜେପିର କେରଳ ଶାଖା ପରିଷଦ ବୈଠକକୁ ଉଦ୍ଘାଟନ କରି ସେ କହିଛନ୍ତି ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅପପ୍ରଚାର ଚଳାଇଛନ୍ତି ଶ୍ରୀ ସିଂହ କହିଛନ୍ତି ରାଫେଲ ବିମାନ କିଣା ବିଷୟ ଉତ୍ଥାପନ କରି ବିରୋଧୀ ଦଳ ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି ଓ ଏହା କରି ସେ କେବଳ ପାକିସ୍ତାନକୁ ସାହାଯ୍ୟ କରୁଛି

ଚୋକ୍ସି ପଳାତକ ମେହୁଲ ଚୋକ୍ୱିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଦିଗରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆଷ୍ଟିଗୁଆ ସରକାର ପ୍ରତିଶ୍ରତି ଦେଇଛନ୍ତି